ସେହିଭଳି ରାକିଙ୍ଗ୍ର ଶୀର୍ଷ ସ୍ଥାନରେ ରହିଛି ଆଇଆଇଟି ମାଡ୍ରାସ୍ ଦିତୀୟ ର୍ୟାକିଙ୍ଙ୍ରେ ବେଙ୍ଗାଲୁରୁ ସ୍ଥିତ ଆଇଆଇଏସ୍ ରହିଥିବାବେଳେ ତୂତୀୟ ର୍ୟାଙ୍ଙ୍ ଆଇଆଇଟି ଦିଲ୍ଲୀକୁ ମିଳିଛି

ମାସ୍କ୍ କିଶା ଦୁର୍ନୀତିକୁ ନେଇ ବିଜେଡ଼ି ଉପରେ ଅଣାଯାଇଥିବା ଅଭିଯୋଗର ଜବାବ ରଖିବାକୁ ଯାଇ ଶ୍ରୀ ପାତ୍ର କହିଛନ୍ତି ରାଜ୍ୟ ସରକାର କେନ୍ଦ ସରକାର ଧାର୍ଯ୍ୟ କରିଥିବା ଦରଠାରୁ ଅଧିକ ଦରରେ ମାସ୍କ୍ କିଶି ନାହାନ୍ତି

ସେ କହିଛନ୍ତି କରୋନା ମୁକାବିଲାରେ ସମଗ୍ର ଭାଗରେ ଲଢ଼େଇ କରୁଥିବା ଯୋବ୍ବାଙ୍କ ସୁରକ୍ଷା ଏବଂ ଲୋକମାନଙ୍କ ଜୀବନରକ୍ଷା ଲାଗି ଯେତେଶୀଘ୍ର ସମ୍ମବ ମାସ୍କ୍ କିଶିବା ପାଇଁ ନିଷ୍ବତ୍ତି ନିଆଯାଇଥିଲା